ଘରୋଇ ଓ ବାହ୍ୟ କ୍ଷେତ୍ରର ଆବଶ୍ୟକତା ପ୍ରରଣ ଲାଗି ଏହା ସହାୟକ ହେବ ବୋଲି କେନ୍ଦ୍ର ଇସ୍କାତମନ୍ତୀ ଚୌଧୁରୀ ବୀରେନ୍ଦ୍ର ସିଂ ସ୍ଚନା ଦେଇଛନ୍ତି ଭୁବନେଶ୍ୱରଠାରେ ଅନୁଷ୍ଠିତ 'ଇସ୍ଚାତ ମୂଳଧନୀ ସାମଗ୍ରୀ ଓ ଭାରତରେ ବିନିର୍ମାଣ' ଶୀର୍ଷକ ସମ୍ମିଳନୀରେ ଉଦ୍ ଅବସରରେ ସେ ଏହା କହିଛନ୍ତି

ବାଘୁଣୀକୁ ଆଜି ସକାଳୁ ପୁଶି ଠାବ କରାଯିବ ପରେ ତାକୁ ଧରିବା ଲାଗି ପାହାଡ଼ ତଳକୁ ଏକ ଦଳ ଯାଇଥିବା ସ୍ଚନା ମିଳିଛି ବାଲ୍କିକୀ ଜୟନ୍ତୀ ଆଦିକବି ମହର୍ଷି ବାଲ୍ଗିକୀଙ୍କ ଜୟନ୍ତୀ ଆଜି ରାଜ୍ୟ ତଥା ଦେଶବ୍ୟାପି ପାଳନ କରାଯାଉଛି

ମା ଗଜଲକ୍ଷୀଙ୍କର ପୂଜା ମଧ୍ଧ ବିଧି ପୂର୍ବକ ପାଳନ କରାଯାଇଥାଏ ଏହି ଅବସରରେ ପାରମ୍ମରିକ ରୀତିମତେ ଆଜି ଶ୍ରୀମନ୍ଦିରରେ ଶ୍ରୀକୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି

ଏହି ତିନିଦିନିଆ ଉହବକୁ ବିଧାୟିକା ଡା ରାଜଶ୍ରୀ ମଲ୍ଲିକ ଉଦ୍ଘାଟନ କରିଛନ୍ତି

ମାଓବାଦୀଙ୍କ ହତ୍ୟା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଧାକଡ଼ରାଶି ଗ୍ରାମ ନିକଟରେ ଗତ ରାତିରେ ମାଓବାଦୀମାନେ ଜଶକୁ ହତ୍ୟା କରିଥିବା ଜଶାପଡ଼ିଛି

ଜଣେ ଗାଡ଼ି ମାଲିକଙ୍କ ଗାଡ଼ି ଛାଡ଼ି ଦେବା ଲାଗି ଏହି ଅର୍ଥ ନେଉଥବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ ଅଧିକାରୀମାନେ ଘଟଣାସ୍ସୁଳରେ ସଂପୂକ୍ତ ଏ ଏସ୍ ଆଇ ଙ୍କୁ ଗିରଫ କରିଥିଲେ